ଏଥିରେ ଓଡ଼ିଶାରୁ ଦୁଇ ଜଶଙ୍କୁ ସ୍ଥାନ ମିଳିଛି

ଚଳିତ ବର୍ଷର ବାର୍ତ୍ତା ରହିଛି ତମାଖୁ ଓ ଫୁସ୍ଫୁସ୍ର ସ୍ୱାସ୍ଥ୍ୟ

ତମାଖୁ ସେବନଦ୍ୱାରା ମାରାତ୍ମକ ମୁଖକର୍କଟ ରୋଗରେ ଆମ ରାଜ୍ୟରେ ବି ଆକ୍ରାନ୍ଡଙ ସଂଖ୍ୟା ଉଦ୍ବେଗଜନକ ରହିଛି

ଗତ ଦୁଇ ଦିନ ତଳେ ନ୍ଦନକାନନରେ ଥିବା ଓରାଙ୍ଙ୍ଓଟାନ୍ର ମୃତ୍ୟୁ ହୋଇଥିଲା ବାତ୍ୟା ପରେ ନନକାନନରେ ଏହା ଦିତୀୟ ପଶୁ ମୃତ୍ୟୁ